ବଜେଟରେ କୃଷକ ଅନୁକୂଳ ପଦକ୍ଷେପ ସମ୍ମର୍କରେ ସେ କହିଥିଲେ ଯେ ଅନେକ ବର୍ଷ ଧରି କୁଷକମାନଙ୍କ ପାଇଁ ବିଭିନ୍ ଯୋଜନା କରାଯାଉଛି କିନ୍ତୁ ଦୁଖର କଥା ବହୁସଂଖ୍ୟକ କୁଷକ ଏହି ଯୋଜନାର ଲାଭ ପାଇବାରୁ ବଂଚିତ ହୋଇଛନ୍ତି

ଖବର ପାଇ ଦମକଳ ବାହିନୀ ଘଟଣାସ୍ଚୁଳରେ ପହଞ୍ ନିଆଁକୁ ଆୟଉ କରିଥିବା ସୂଚନା ମିଳିଛି ତେବେ ଅଗ୍ନିକାଣ୍ଡର କାରଣ ଅସ୍ ରହିଛି ପଞ୍ଚମ ମହଲାରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି

ହେଉଥିଲା

କମିଶନ୍ଙ୍କ ନିର୍ଦ୍ଦେଶ ପରେ ଅନେକ ଚିଟ୍ଫଣ୍ଡ କମ୍ପାନୀ କଟକସ୍ଥିତ କମିଶନ୍ଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଜମାକାରୀଙ୍କୁ ଟଙ୍କା ଫେରାଇଛନ୍ତି

ଏହି ତଦନ୍ତର ସବିଶେଷ ରିପୋର୍ଟ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରଦାନ କରାଯିବ

ପରେ ସେ ମହିଳା ସ୍ୱୟଂ ସହାୟକ ଗୋଷୀ ତଥା ମିଶନ ଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ଧାନ କରିଥିଲେ

ଉଭୟ ରାଜ୍ୟ ସରକାର ଓ କିଲ୍ଲା ପ୍ରଶାସନ ବେକାରୀ ସମସ୍ୟାକୁ ତୁରନ୍ତ ସମାଧାନ ନ କରିଲେ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେପି ଯୁବ ମୋର୍ଚା ଚେତାବନୀ ଦେଇଛି